ଉଚ ନ୍ୟାୟାଳୟଙ୍ଙ ନିକଟର୍ ଚିଠା ବିଙ୍କପ୍ତି ହସ୍ତଗତ ହେବାପରେ ସରକାର ଏହି ଅଦାଲତ ପାଇଁ ଚିଠା ବିଙ୍କପ୍ତି ପ୍ରକାଶ କରିବେ

ଏହାଦ୍ୱାରା ମହିଳାମାନେ ସ୍ୱାବଲମ୍ୟୀ ହେବାସହ ଆତ୍ମନିଭରଶୀଳ ହୋଇପାରିବେ

ଅନ୍ୟପକ୍ଷରେ ରାଜ୍ୟରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଦ୍ରତଗତିରେ ଆଗେଇ ଚାଲିଛି

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି ଲୋକମାନଙ୍କୁ ସେମାନଙ୍କର ମତାମତ ଜଶାଇବାକୁ ନିବେଦନ କରିଛନ୍ତି

ଜନସାଧାରଣ 'ନମୋ ଆପ୍' କିମ୍ମା 'ମାଇଁ ଗଭ୍ ଓପନ୍ ଫୋରମ୍ରେ ସେମାନଙ୍କର ମତାମତ ଦେଇପାରିବେ

ମେଳା ବୁଲିବା ସମୟରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଆଶ୍ରୟ ରଥ ରାଉରକେଲା ମହାନଗର ନିଗମ ପକ୍ଷରୁ ଆକି ନିଗମ କାର୍ଯ୍ୟାଳୟଠାରେ ଏକ ଆଶ୍ରୟ ରଥକୁ ପଣ୍କିମ ଓଡ଼ିଶା ବିକାଶ ପରିଷଦର ଅଧ୍ଧକ୍ଷ ଅସିତ୍ ତ୍ରିପାଠୀ ଉଦ୍ଘାଟନ କରିଛନ୍ତି